କରିଥିଲେ

ଆଜି ଶ୍ରୀ ପାତ୍ର ବିଧାନସଭା କର୍ମଚାରୀଙ୍କ ସହ ଏ ନେଇ ଆଲୋଚନା କରିଛନ୍ତି

ପରୀକ୍ଷା ପାଇଁ ଓଡ଼ିଶା ମାଧ୍ଧମିକ ଶିକ୍ଷା ବୋର୍ଡ ପକ୍ଷରୁ ଏଥର ବହୁବିଧ ପଦକ୍ଷେପମାନ ଗ୍ରହଶ କରାଯାଇଛି

ସୂଚନା ଅନୁଯାୟୀ ଭଗବାନ ଓ ତାଙ୍କ ସହଯୋଗୀ ଆଦିତ୍ୟ ଉଭୟ ପଞ୍ଚାୟତ କାର୍ଯ୍ୟାଳୟରୁ ବୈଠକ ସାରି ବାଇକରେ ଫେରୁଥିଲେ ଉଭୟଙ୍କୁ ଦୁର୍ବୁଉମାନେ ଜୋକଲାଞିଠାରେ ଆକ୍ରମଣ କରିଥିଲେ ଦୁର୍ବୃଉମାନେ ଉଭୟଙ୍କୁ ଗୋଡାଇ ଗୋଡାଇ ଖଣ୍ତା ଓ ଟାଙିଆରେ ଆକ୍ରମଣ କରିଥିଲେ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ବାଙ୍କୀ ଓ କଟକ ବଡ ମେଡିକାଲରେ ଭର୍ତି କରାଯାଇଥିଲା